ଶିଳ୍ପସଂସ୍ଥାଗୁଡ଼ିକ ପକ୍ଷରୁ ଏହି ପଦକ୍ଷେପଗୁଡ଼ିକର ପ୍ରଶଂସା କରାଯାଇଛି

ପିଏମ୍ ଏମ୍ଏସ୍ଏମ୍ଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଅତିକ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇଗୁଡ଼ିକର ସହାୟତା ଲକ୍ଷ୍ୟରେ କେତେକ ପଦକ୍ଷେପ ଘୋଷଣା କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଏହାଦ୍ୱାରା ଅଧିକ ଶକ୍ତିଶାଳୀ ଏବଂ ପ୍ରୋହାହିତ ହେବ ଦେଶରେ କର୍ମସଂସ୍ଥାନ ବୃଦ୍ଧି ସହ ଆର୍ଥକ କ୍ଷେତ୍ରକୁ ମଜବୁତ୍ କରିବାରେ ଏମ୍ଏସ୍ଏମ୍ଇର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି

ପ୍ରତ୍ୟେକ କମ୍ପାନୀ ସେମାନଙ୍କର ଏମ୍ଏସ୍ଏମ୍ଇ ଭେଣ୍ଡରମାନଙ୍କ ଏହି ପୋର୍ଟାଲ୍ ମାଧ୍ୟମରେ ପଞ୍ଜିକୃତ କରାଇବାକୁ ପଡ଼ିବ ଶ୍ରୀ ମୋଦି କହିଛନ୍ତି ଦେଶରେ ଟୁଲ୍ରୁମ୍ ବ୍ୟବସ୍ଥା ବୃଦ୍ଧି କରିବାକୁ ସରକାର ନିଷ୍ପଭି ନେଇଛନ୍ତି

ତେବେ ବାୟ ଏବଂ ଜଳ ପ୍ରଦ୍ୟଷଣ ଆଇନ ସଂକ୍ରାନ୍ତ ଅନ୍ରମତି ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବାଧତାମ୍ରଳକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଶିଳ୍ପ ବିପୁବ ସହ ଟେକ୍ନୋଲୋକିଭିତ୍ତିକ ସ୍ୱଚ୍ଛ ବ୍ୟବସାୟ କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଏକ ବିରାଟ ପରିବର୍ତ୍ତନ ଆଣିପାରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କଦ୍ୱାରା କରାଯାଇଥିବା ସଂସ୍କାର ଓ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ଯୋଗୁଁ ଆଜି ଭାରତରେ ବ୍ୟବସାୟ କରିବା ସହଜ ହୋଇପାରିଛି ଏଥିପାଇଁ ଗତ ଦୂଇ ଦିନ ତଳେ ବିଶ୍ୱବ୍ୟାଙ୍କ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଏକ ଉଦାହରଣ ବୋଲି ଶ୍ରୀ ମୋଦି କହିଛନ୍ତି

ଗୋଷୀ ପକ୍ଷରୁ କୁହାଯାଇଛି ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ସମସ୍ୟାଗ୍ରଡ଼ିକର ସମାଧାନ ଏବଂ ରଣପ୍ରାପ୍ତି ଅଧିକ ସୁଗମ ହୋଇପାରିବ ଆସୋଚମ୍ର ସାଧାରଣ ସମ୍ପାଦକ ଉଦୟ କୂମାର ବର୍ମା ଗତକାଲି ନୁଆଦିଲ୍ଲୀରେ କହିଛନ୍ତି ସରକାରଙ୍କ ଏଭଳି ପଦକ୍ଷେପ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକୁ ଅଧିକ ଉତ୍ପାହିତ କରିବ ଭାରତର ଏହି କ୍ଷେତ୍ରକୁ ସରକାରଙ୍କର ଏହା ଦୀପାବଳି ଉପହାର ବୋଲି ସେ ବର୍ଷନା କରିଛନ୍ତି

ଏହି ଅଧ୍ୟାଦେଶଦ୍ୱାରା ଦେଶରେ କର୍ପୋରେଟ୍ ଅନୁପାଳନ ସହ ବ୍ୟବସାୟ କରିବା ଅଧିକ ସହଜ ହୋଇପାରିବ

ଏଭଳି ଅଧ୍ୟାଦେଶ ଜାରି କରିବାଲାଗି ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କେନ୍ଦ୍ର କ୍ୟାବିନେଟ୍କୁ ସମ୍ମତି ପ୍ରଦାନ କରିଥିଲେ

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ କୋବିନ୍ଦ୍ ମଧ୍ୟ ପ୍ରଥମ ଜ୍ଞାନକ୍ୟୁର ଉଦ୍ଘାଟନ କରିବେ ଉତ୍ତରାଖଣ୍ଡ ସରକାରଙ୍କ ଉଚ୍ଚତର ଶିକ୍ଷା ବିଭାଗ ଏବଂ ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟଦ୍ୱାରା ଏହି ଜ୍ଞାନକ୍ୟୁକ୍ ମିଳିତଭାବେ ଆୟୋଜନ କରାଯାଇଛି ଛତିଶଗଡ଼ ଇଲେକ୍ସନ୍ସ୍ ଛତିଶଗଡ଼ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ

ଇତିମଧ୍ୟରେ ନିର୍ବାଚନ କମିଶନ୍ ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ସେନାରେ କାର୍ଯ୍ୟରତ ଭୋଟରମାନଙ୍କପାଇଁ ପ୍ରଥମ କରି ଇ ଡାକ ବାଲାଟ୍ର ବ୍ୟବସ୍ଥା କରିଛନ୍ତି

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୂତ୍ତିରେ କୁହାଯାଇଛି ଆର୍ଥକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସିଏସ୍ ମହାପାତ୍ର ଏବଂ ଜାଇକାର ନୂଆଦିଲ୍ଲୀସ୍ଥିତ ମୁଖ୍ୟ ପ୍ରତିନିଧି କାତ୍ସୁଓ ମାତ୍ସୁମୋଟୋଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ବିବୃତ୍ତିରେ ଆହୁରି କୁହାଯାଇଛି ଏହି ରାଜିନାମା ଭାରତ ଏବଂ ଜାପାନ୍ ମଧ୍ୟରେ ବିଶ୍ୱଭାଗିଦାରିତାକୁ ଅଧିକ ଶକ୍ତିଶାଳୀ ଓ ସୁଦୃତ୍ କରିପାରିଛି

ଭିପି ଜିମ୍ବାଓ୍ବେ ଉପରାଷ୍ଟପତି ଏମ୍ ଭେଙ୍କୟା ନାଇଡ଼ ଭାରତର ବିକାଶ କାହାଣୀରେ ଯୋଗଦାନ ଓ ସହାୟତା ପାଇଁ ଜିମ୍ବାଓ୍ୱେସ୍ଥିତ ପ୍ରବାସୀ ଭାରତୀୟମାନଙ୍କୁ ଅନ୍ତରୋଧ କରିଛନ୍ତି ଗତ ସନ୍ଧ୍ୟାରେ ହରାରେଠାରେ ଆୟୋଜିତ ଏକ ସମାରୋହରେ ଭାରତୀୟ ସମ୍ପ୍ରଦାୟଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ଜିୟାଓ୍ବେର ସ୍ୱାଧୀନତା ଆନ୍ଦୋଳନରେ ଏହି ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରିଛନ୍ତି

ଏହିସବୁ ଯୋଜନା କାର୍ଯ୍ୟକାରୀ ହେବାଦ୍ୱାରା ଭାରତରେ ସାମାଜିକ ଆର୍ଥିକ କ୍ଷେତ୍ରର ଉଲ୍ଲ୍ଖେନୀୟ ବିକାଶ ସମ୍ପର୍କରେ ସେ ଅବତାରଣା କରିଥିଲେ ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଗତକାଲି କିମ୍ବାଓ୍ୱେର ହାରାରେସ୍ଥିତ ଗାବ୍ରିଏଲ୍ ମୁଗାବେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚଥିଲେ ପାରମ୍ପରିକ ଗୀତ ଓ ବାଦ୍ୟର ତାଳେ ତାଳେ କିମ୍ବାଓ୍ବେର ଉପରାଷ୍ଟ୍ରପତି କନ୍ଷ୍ଟାଷ୍ଟିନୋ କିଓ୍ବେନ୍ଗା ଶ୍ରୀ ନାଇଡୁଙ୍କୁ ସ୍ୱାଗତ କରିଥିଲେ

ଇରାନ୍ର ଆଶବିକ କାର୍ଯ୍ୟକ୍ରମରେ କଡ଼ିତ ସମସ୍ତ ବ୍ୟକ୍ତିବିଶେଷ ସଂସ୍ଥା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ପ୍ରତିବନ୍ଧକ ଲାଗୁ କରାଯିବ ଇରାନ୍ର ଶକ୍ତି ଏବଂ ଆର୍ଥିକ କ୍ଷେତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ନୁଚିନ୍ ଏହାକୁ ଇରାନ୍ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଖଣ୍ଡୁ କହିଛନ୍ତି ତାୱଙ୍ଗ୍ ଇଟାନଗର କିରୋ ରୋଇଙ୍ଗ ପାସିଘାଟ ନାମ୍ସାଇ ଓ ପାଙ୍ଗ୍ସାଉ ପାସ୍ ଜିଲ୍ଲାର ଟୁରିଷ୍ଟ ପୁଲିସ୍ ୟୁନିଟ୍ଗୁଡ଼ିକୁ ସ୍ୱତନ୍ତ୍ର ଢାଞ୍ଚାରେ ପ୍ରସ୍ତୁତ ଯାନ ଯୋଗାଇ ଦିଆଯାଇଛି ଅରୁଣାଚଳ ଟୁରିଷ୍ଟ ପୁଲିସ୍ ଏବଂ ଅରୁଣାଚଳ ସୁରକ୍ଷା ଆପ୍ସ୍ ରାଜ୍ୟ ପୁଲିସ୍ର ପଦକ୍ଷେପଦ୍ୱାରା ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି ପର୍ଯ୍ୟଟକମାନଙ୍କ ମନରେ ସୁରକ୍ଷା ଭାବନା ଜାଗ୍ରତ କରାଇବା ଏବଂ ଅରୁଣାଚଳ ପ୍ରଦେଶକୁ ପର୍ଯ୍ୟଟକ ଅନୁକୁଳ ରାଜ୍ୟରେ ପରିଣତ କରିବା ଏହି ଆପ୍ସ୍ର ଉଦ୍ଦେଶ୍ୟ ଏଚ୍ପି ସ୍ନୋଫଲ୍ ପାଣିପାଗରେ ପଣ୍ଢିମ ଅଶାନ୍ତି ଯୋଗୁଁ ହିମାଚଳ ପ୍ରଦେଶର ଉଚ୍ଚତର ଅଞ୍ଚଳରେ ଗତକାଲି ତାକା ତ୍ରଷାରପାତ ହୋଇଥିବାବେଳେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ଅଳ୍ପ ଅଳ୍ପ ବର୍ଷା ହୋଇଯାଇଛି ପାଣିପାଗ ବିଭାଗ ପକ୍ଷରୁ ଗତକାଲି ସିମ୍ଲାଠାରେ କୁହାଯାଇଛି ଲାହଲ ସ୍ୱିତି କୁଲୁ'ର ଉଚ୍ଚତର ସ୍ଥାନ ମଣ୍ଡି ଏବଂ ଚୟା ଜିଲ୍ଲାରେ ଅଞ୍ଚରୁ ମଧ୍ୟମ ଧରଣର ତୁଷାରପାତ ଘଟିଛି ଆଜି ଉଚ୍ଚତର ସ୍ଥାନରେ ତୁଷାରପାତ ଏବଂ ଅନ୍ୟ ସ୍ଥାନମାନଙ୍କରେ ବର୍ଷା କାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷର୍ତ୍ କୃହାଯାଇଛି ୟୁଏସ୍ ପାକ୍ ଜେସ୍ ଆମେରିକା କଂଗ୍ରେସର ପ୍ରମୁଖ ମାନବାଧିକାର ସଂସ୍ଥା ଇଶ୍ୱରଙ୍କୁ ନିନ୍ଦା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ମହିଳାକୁ ଦୋଷମୁକ୍ତ କରିଥିବାରୁ ପାକିସ୍ତାନ ସୁପ୍ରିମ୍କୋର୍ଟର ପ୍ରଶଂସା କରିଛନ୍ତି